ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରି କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ଅହରହ ଉଦ୍ୟମ ଚଳାଇଛି

ସିସିଏମ୍ବି ରିସର୍ଚ୍ଚ ହାଇଦ୍ରାବାଦସ୍ଥିତ ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମଲେକୁଲାର ବାୟୋଲୋଜି ସିସିଏମ୍ବି କୋଭିଡ୍ ନାଇଷ୍ଟିନ୍ ଉପରେ ଗବେଷଣା ପାଇଁ ବେଙ୍ଗାଲ୍ରୁ ଭିତ୍ତିକ କମ୍ପାନି ଆଇଷ୍ଟର୍ମ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତିବଦ୍ଧ ହୋଇଛି ଏହି ମିଳିତ ଗବେଷଣା ମାଧ୍ୟମରେ କରୋନା ଭ୍ତତାଣୁକୁ ମାନବ ଶରୀର ସେଲ୍ ଲାଇନ୍ରେ ବଢ଼ିବାକୁ ଦିଆଯିବାକୁ ପ୍ରୟାସ କରାଯିବ ଯାହା କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ବିଭିନ୍ନ ଔଷଧ ଓ ପ୍ରତିଷେଧକର ଗବେଷଣା ପାଇଁ ସାହାଯ୍ୟ କରିବ ସିସିଏମ୍ବିର ବୈଜ୍ଞାନିକମାନେ କହିଛନ୍ତି ଏଥିପାଇଁ ଗବେଷକମାନେ ଆଇଷ୍ଟର୍ମର ମାନବ ଶରୀର ଫୁସ୍ଫୁସ୍ ଏପିଥେଲିଆଲ୍ ସେଲ୍ କଲ୍ଚର ବ୍ୟବସ୍ଥାର ବ୍ୟବହାର କରିବେ କରୋନା ଭୂତାଣୁର ପ୍ରକୃତି ବିଷୟରେ ଜାଶିବା ପାଇଁ ଏହି ବ୍ୟବସ୍ଥା ବାହାର କରାଯାଇଛି ସିସିଏମ୍ବି ନିର୍ଦ୍ଦେଶକ ଡକୁର ରାକେଶ ମିଶ୍ରା କହିଛନ୍ତି ମାନବ ଶରୀର ବାହାରେ କରୋନା ଭ୍ତାଣୁର କଲ୍ଚର କରାଯିବା ବୈଷୟିକ ଜ୍ଞାନ ଦୂଷ୍ଟିରୁ ଏକ ବଡ଼ ଚ୍ୟାଲେଞ୍ଜ ହେବ ଏହି ଚ୍ୟାଲେଞ୍ଜରେ ସଫଳ ହେବା ଅତ୍ୟନ୍ତ ଜର୍ତ୍ତୀ ସେ କହିଛନ୍ତି ଏହି ବ୍ୟବସ୍ଥା ଆପଣାଇ ସିସିଏମ୍ବି ଟିମ୍ ଭୂତାଶୁକୁ ଆବଶ୍ୟକ ସ୍ତରକୁ ବଡ଼ାଯାଇ ପାରିବ ଯାହାଦ୍ୱାରା ଏହା ପାଇଁ ଯାଞ୍ଚ ଓ ପ୍ରତିଷେଧକର ବିକାଶ କରିବାକୁ ରାସ୍ତା ଖୋଲିଯିବ ସିସିଏମ୍ବି ହେଉଛି ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ସିଏସ୍ଆଇଆର୍ ର ଏକ ଗବେଷଣାଗାର ସିଏସ୍ଆଇଆର୍ ସେଲୁଲାର ଓ ମଲେକୁଲାର ବାୟୋଲୋଜି ଉପରେ ଅତ୍ୟାଧୁନିକ ଗବେଷଣା କରିବା ପାଇଁ ଜଣାଶୁଣା ହେଲ୍ଥ ମିନିଷ୍ଟର ରିଭ୍ୟୁ ମିଟିଂ ସ୍ପାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଏକ ଉଚ୍ଚସ୍ତରୀୟ ବୈଠକରେ ମ୍ୟାଲେରିଆ ଡେଙ୍ଗି ଓ ଚିକୁନଗୁନିଆ ଭଳି ରୋଗଗୁଡ଼ିକର ନିୟନ୍ତ୍ରଣ ଉପରେ ଆଲୋଚନା କରିଛନ୍ତି ଏହିସବୁ ରୋଗଗୁଡ଼ିକର ନିୟନ୍ତ୍ରଣ ପାଇଁ ନିଆଯିବାକୁ ଥିବା ସାବଧାନତା ସଫକ୍ରାନ୍ତରେ ଜନସଚେତନତା ସୃଷ୍ଟି ପ୍ରତି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଜନସଚେତନତା ସୃଷ୍ଟି ପାଇଁ ଏଥିସହ ସଂପୂକ୍ତ ପକ୍ଷଗୁଡ଼ିକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ସେ କହିଛନ୍ତି ନିଜର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସରଳ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ଓ ଏଡିସ୍ ମଶାର ବଂଶବୃଦ୍ଧିକୁ ରୋକାଯାଇ ପାରିବ ସ୍ୱାସ୍ତ୍ୟମନ୍ତ୍ରୀ କହିଛନ୍ତି କୌଣସି ସ୍ଥାନରେ ପାଣି ଜମିବାକୁ ଦିଆଯିବା ଉଚିତ ନୁହେଁ ଓ ପାଣି ଜମିଥିବା ପାତ୍ରଗୁଡ଼ିକୁ ପରିଷ୍କାର କରିବା ଆବଶ୍ୟକ ଏହିସବୁ ରୋଗର ଦୂରୀକରଣ ପାଇଁ ସାମୃହିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି

ଏମ୍ସର ଜେରିଆଟ୍ରିକ୍ ମେଡିସିନ୍ ବିଭାଗର ଡକ୍ଟର ପ୍ରସୂନ ଚାଟାର୍ଜୀ କହିଛନ୍ତି ବରିଷ୍ଣ ନାଗରିକମାନଙ୍କୁ ଘର ମଧ୍ୟରେ ରହିବାକୁ ପଡ଼ିବ କାରଣ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହେବାର ସମ୍ଭାବନା ସେମାନଙ୍କ ପାଇଁ ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଏମ୍ସ ହୃଦ୍ରୋଗ ବିଭାଗର ଡକ୍ର ଅମ୍ଭୁଜ ରାୟ ହୃଦ୍ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି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

ସବୁଠୁ ଅଧିକ ସଂଖ୍ୟକ ଲୋକ ଆମେରିକାରେ ମୃତ୍ୟୁବରଣ କରିଛନ୍ତି

ଇଣ୍ଡିଆନ୍ସ ଇଭାକୁଏସନ୍ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା ପାଇଁ ଭାରତ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ କରାଯାଉଛି

ଉପସାଗରୀୟ ଦେଶ ବିଭିନ୍ନ ପଡ଼ୋଶୀ ଦେଶ ଓ ଆମେରିକା ବ୍ରିଟେନ୍ ଓ ସିଙ୍ଗାପୁର ଭଳି ଦେଶଗୁଡ଼ିକୁ ଭାରତୀୟମାନଙ୍କୁ ଆଶିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ସେହି ବ୍ୟକ୍ତିମାନଙ୍କ ସମ୍ପନ୍ଧରେ ସମସ୍ତ ତଥ୍ୟ ବିସ୍ତୃତ ଭାବେ ଜଣାଇ ଦିଆଯିବ ବିଦେଶରୁ ଫେରୁଥିବା ସେହି ଭାରତୀୟମାନଙ୍କ ମଧ୍ୟରେ ବହୁ କୁଶଳୀ ଶ୍ରମିକ ଥିବାରୁ ସେମାନଙ୍କୁ ଦେଶରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କରିବାର ସମ୍ଭାବନା ରହିଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଉଁ ନାଗରିକମାନଙ୍କ ପାଇଁ ସ୍ୱଦେଶ ଫେରିବା ଜରୁରୀ ହୋଇପଡ଼ିଛି ସେମାନଙ୍କୁ ଅଣାଯିବା ପାଇଁ ପଦକ୍ଷେପ ନିଆଯିବ ଏଭଳି ଲୋକମାନଙ୍କ ମଧ୍ୟରେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତି ଓ ଭିଜାର ସମୟସୀମା ପ୍ରରିଯାଇଥିବା ବ୍ୟକ୍ତିମାନେ ରହିଛନ୍ତି କେବଳ ଭାରତୀୟମାନଙ୍କୁ ହିଁ ଅଣାଯିବ କୌଣସି ଓସିଆଇ କାର୍ଡଧାରୀ ବ୍ୟକ୍ତିଙ୍କୁ ଅଣାଯିବ ନାହିଁ ବୋଲି ଏଥିରେ ଉଲ୍କ୍ରେଖ ରହିଛି

ପରିସ୍ଥିତିକୁ ବିଚାରକୁ ନେଇ ଏହାର ସଂପ୍ରସାରଣ ପାଇଁ ନିଷ୍କଭି ନିଆଯାଇଛି ସେହି ଅଟକି ରହିଥିବା ବିଦେଶୀ ନାଗରିକମାନଙ୍କ ଉପରେ କୌଣସି ଶୁଳ୍କ କିମ୍ବା କୋରିମାନା ଲାଗୁ କରାଯିବ ନାହିଁ ଜିଏସ୍ଟି ରିଟର୍ଣ୍ଣ ରିଲାକ୍ସେସନ୍ ବାର୍ଷିକ ଜିଏସ୍ଟି ରିଟର୍ଣ୍ଣ ଦାଖଲ ଓ ଦେଶରେ ସାମଗ୍ରୀ ଗୁଡ଼ିକରେ ପରିବହନ ପାଇଁ ସରକାର ଆହୁରି ଅଧିକ କୋହଳତା ବିଷୟରେ ଘୋଷଣା କରିଛନ୍ତି

ଏହି କୋହଳତା ଯୋଗୁଁ ସଡ଼କପଥରେ ମାଲ୍ ପରିବହନ ସହଜ ହେବ ଓ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣକୁ ନିଶ୍ଚିତ କରାଯାଇ ପାରିବ ଆଇଆଇବିଆର୍ ଆଣ୍ଟିବଡ଼ି ଇସ୍ରାଏଲ୍ ପ୍ରତିରକ୍ଷାମନ୍ତ୍ରୀ ନଫତଲି ବେନେଟ୍ କହିଛନ୍ତି ଇସ୍ରାଏଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ ରିସର୍ଚ୍ଚ ଆଇଆଇବିଆର୍ ଏକ ଆଣ୍ଟିବଡ଼ି ବା ପ୍ରତିଷେଧକର ବିକାଶ କରିଛି ଯାହା କୋଭିଡ୍ ନାଇଣ୍ଟିନ ଭୂତାଣୁକୁ ନିଷ୍କ୍ରିୟ କରିପାରିବ ଗତମାସରେ ଆଇଆଇବିଆର୍ ଏହି ପ୍ରତିଷେଧକ ଉପରେ କାର୍ଯ୍ୟ ଆରୟ କରିଥିଲା